ଶ୍ରୀକ୍ଷେତ୍ରରେ ଅଣସରଘରେ ଶ୍ରୀଜୀଉଙ୍କ ଗୁପ୍ତସେବା

ଏଥିରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ କଷ୍ଟିସ୍ ସଞ୍ଚ ପଶ୍ତା ଡକୁର ଜଷିସ୍ ବିଦ୍ୟୁତ୍ ରଂଜନ ଷଡ଼ଙ୍ଗୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜିଲ୍ଲାପାଳ ଏସ୍ପି ଆଇନଜୀବୀ ଓ ଜନସାଧାରଣ ଉପସ୍ସିତ ଥିଲେ

ସେହିଭଳି ଘରଠାରୁ ସ୍କୁଲ୍ ଏକ କିଲୋମିଟରରୁ ଅଧିକ ଦୂର ହୋଇଥିଲେ ଛାତ୍ରଛାତ୍ରୀଙ୍କୁ ଉପସ୍ଥାନ ଅନୁପାତରେ ଯାତାୟାତ ଖର୍ଚ୍ଚ ମିଳିବ

ଅଶସର ଘରେ ଶୀକୀଉମାନଙ୍କର ଗୁପ୍ତସେବା ଚାଲିଛି

ଏହି ତେଲକୁ ପୁରୀର ବଡ଼ ଓଡ଼ିଆ ମଠ ଯୋଗାଇଥାନ୍ତି ଦୈତାପତୀ ସେବକ ଶ୍ରୀକୀଉଙ୍କୁ ଆଜି ଏହି ତେଲ ଲାଗି କରିବେ

ଏଥରେ ସୁନ୍ଦରଗଡ଼ ଜିଲ୍ଗର ବିଭିନ୍ ସ୍ରାନରୁ ଶତାଧିକ ଯୁବକ ଯୁବତୀ ଯୋଗ ଦେଇଥିଲେ ଯୋଗ୍ୟତା ଅନୁସାରେ ଶିକ୍ଷା ଓ ତାଲିମ ପ୍ରଦାନ କରାଯିବା ସହିତ ସେମାନେ କିଭଳି ଆତ୍କନିଭରଶୀଳ ହୋଇ ପାରିବେ ସେ ନେଇ ବିଭିନ୍ନ ସଂସ୍ଚାରୁ ଯୋଗଦେଇଥିବା ଅଧିକାରୀମାନେ ଅବଗତ କରାଇଥିଲେ

ଚାରି ସପ୍ତାହ ମଧ୍ୟରେ ଶକ୍ତି ବିଭାଗ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିଛି ଏ ନେଇ ରିପୋର୍ଟ ତଲବ କରାଯାଇଛି ସୂଚନାଯୋଗ୍ୟ ଗତ ଦଶ ତାରିଖରେ ଆଶ୍ରମ ପାଚେରୀ ନିକଟରେ ଥିବା ସର୍ଭିସ୍ ତାର ବାଜି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା

ଘଟଣା ପରେ ସ୍ସାନୀୟ ଅଞ୍ଞଳରେ ଉତ୍ତେଜନା ପ୍ରକାଶ ପାଇଛି

ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି

ସ୍ରାନୀୟ ଲୋକେ ଖବର ଦେବା ପରେ ସାପ ଧରାଳୀ ଶେକ୍ ମିର୍ଜା ଏହି ନାଗଛୁଆ ସହ ମାକୁ ଧରିବାରେ ସକ୍ଷମ ହୋଇଥୁଲେ

ଉତ୍ତର ପଣ୍କିମ ବଙ୍ଗୋପସଗାରରେ ସୃଷ ଲଘୁଚାପ ପ୍ରଭାବରେ ରାକ୍ୟର ବିଭିନ୍ନ ସ୍ଚାନରେ ଗତକାଲିଠାରୁ ବର୍ଷା ଚାଲିଛି